ପିଏମ୍ ହରିଆଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିଆଣାର କୁରୁକ୍ଷେତ୍ର ଓ ଚର୍ଖୀଦାଦ୍ରିଠାରେ ନିର୍ବାଚନୀ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ଜାତୀୟ ସ୍ୱାର୍ଥ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ମହିଳାମାନଙ୍କୁ ଆର୍ଥିକ ସ୍ୱାବଲୟି କରିବା ପାଇଁ ବିଜେପି ସରକାର ଲାଗୁ କରିଥିବା ଯୋଜନାଗୁଡ଼ିକ ବିଷୟ ସେ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ନିଙ୍ଗର ପରିବାର ସମାଜ ଓ ଦେଶକୁ ସଫଳତା ହାସଲ କରି ଗର୍ବିତ କରୁଥିବା କନ୍ୟାମାନଙ୍କୁ ଦୀପାବଳି ପର୍ବକୁ ଉହର୍ଗ କରାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କ କ୍ରୀଡ଼ାନୀତି ହରିଆଣାର କ୍ରୀଡ଼ାବିତ୍ମାନେ ଯଥେଷ୍ଟ ଉପକୃତ ହୋଇଛନ୍ତି ସେ କହିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଅଣଆନୁଷ୍ଠାନିକ ବୈଠକ ବେଳେ ଶ୍ରୀ ଜିନ୍ପିଙ୍ଗ୍ ଦଙ୍ଗଲ୍ ଚଳଚ୍ଚିତ୍ର ଦେଖିଥିବା କଥା ତାଙ୍କୁ ଜଣାଇଛନ୍ତି ଏବଂ କନ୍ୟାମାନେ କିଭଳିଆ ନିଖୁଣ କ୍ରୀଡ଼ା ପ୍ରଦର୍ଶନ କରି ତାଙ୍କର ମନମୁଗ୍ଧ କରିଥିବା କଥା ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ହରିଆଣାର ଗାଁ ଗଣ୍ଡାଗୁଡ଼ିକର ସମର୍ଥନ ବିନା ସଫଳ ହୋଇପାରି ନଥାନ୍ତା ସେ କହିଛନ୍ତି ସ୍ୱାସ୍ଥ୍ୟ ଆତ୍କ ସମ୍ମାନ ନିରାପତ୍ତା ଓ ମହିଳା ସଶକ୍ତି କରଣ ପ୍ରତି ତାଙ୍କ ସରକାର ଅଗ୍ରାଧିକାର ଦେଉଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥରକ୍ଷା ପାଇଁ ନେଉଥିବା ନିଷ୍ପଭିଗୁଡ଼ିକ ଉପରେ ଦେଶବାସୀ ଖୁସି ଅଛନ୍ତି କିନ୍ତୁ କଂଗ୍ରେସ ନେତାମାନେ ସବୂବେଳେ ସରକାରଙ୍କୁ ସମାଲୋଚନା କରୁଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କାତୀୟ ନିରାପତ୍ତା କାତୀୟ ସ୍ୱାର୍ଥ ଓ ସମ୍ଭିଧାନ ସୁରକ୍ଷା ପାଇଁ ପ୍ରାଧାନ୍ୟ ଦିଆଯିବା ଉଚିତ୍ ଡିଆର୍ଡିଓ ରାଜନାଥ ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କ୍ଷେପଣାସ୍ତ ଉନ୍ନୟନ କାର୍ଯ୍ୟକ୍ରମ ଏବଂ ଗବେଷଣା ପାଇଁ ଡକ୍ଟର ଏପିଜେ ଅବଦୁଲ୍ଲ କଲାମ୍ଙ୍କ ଅବଦାନ ଭାରତକୁ ସ୍ୱଦେଶ ନିର୍ମିତ କ୍ଷେପଣାସ୍ତ ଦକ୍ଷତା ହାସଲକାରୀ ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ କରିଛି ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଡିଆର୍ଡିଓର ନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂହ କହିଛନ୍ତି ଡିଆର୍ଡିଓ ଦେଶକୁ ଅତ୍ୟାଧୁନିକ କାରିଗରି ବିଦ୍ୟାରେ କ୍ଷମତାପନ୍ନ କରିଛି ସେ କହିଛନ୍ତି ବିଭିନ୍ନ କଟକଣା ସୀମିତ ସ୍ୱଦେଶୀ ଦକ୍ଷତା ଏବଂ ସମୟ ଅଭାବ ସତ୍ତ୍ୱେ ଡିଆର୍ଡିଓ ବିଭିନ୍ନ ପ୍ରକାର ବ୍ୟବସ୍ଥା ଉତ୍ପାଦ ଏବଂ ସଶସ୍ତ ବାହିନୀ ପାଇଁ ଆବଶ୍ୟକ ହେଉଥିବା କାରିଗରୀ ବିଦ୍ୟା ହାସଲ କ୍ଷେତ୍ରରେ ସଫଳତା ହାସଲ କରିଛି ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍ କହିଛନ୍ତି ଅତ୍ୟାଧୁନିକ କାରିଗରି ବିଦ୍ୟା ଭାରତକୁ ଆହୁରି ସୁରକ୍ଷିତ କରିପାରିଛି ସେ କହିଛନ୍ତି ପ୍ରତିରକ୍ଷା ସେବା ଓ ଗୁଇନ୍ଦା ବିଭାଗ ତଥା ଦେଶର ଅନ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ କାରିଗରୀ ବିଦ୍ୟା ହାସଲ କରିବା ଆବଶ୍ୟକ ପଦାତିକ ବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ସେନାବାହିନୀର ଆବଶ୍ୟକତା ପ୍ରରଣ ପାଇଁ ଡିଆର୍ଡିଓର ଅବାଦନକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଭବିଷ୍ୟତରେ ଯୁଦ୍ଧ ପାଇଁ ବ୍ୟବସ୍ଥିତ ହେବା ଲାଗି ଆମକୁ ସାଇବର ସ୍କେଶ୍ ଲେଜର ଇଲେକ୍ଟ୍ରୋନିକ୍ୱ ଓ ରୋବୋଟ୍ କାରିଗରୀ ବିଦ୍ୟା ଏବଂ କୁତ୍ରିମ ଗୁଇନ୍ଦା ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବାକୁ ପଡ଼ିବ ନୌବାହିନୀ ମୁଖ୍ୟ ଆଡମିରାଲ୍ କରମବୀର ସିଂହ କହିଛନ୍ତି ଅତ୍ୟାଧୁନିକ କାରିଗରିବିଦ୍ୟା ହାସଲ ଦିଗରେ ଆମକୁ ନିରନ୍ତର ପଦକ୍ଷେପ ନେବାକୁ ପଡ଼ିବ ଏବଂ ଆମେରିକା ଭଳି ଦକ୍ଷ ହେବାକୁ ପଡ଼ିବ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଜ୍ଞାନିକ ସମସ୍ୟାର ସମାଧାନ ପାଇଁ ଯୁବ ବିଜ୍ଞାନୀ ଓ ଷ୍ଟାର୍ଟ୍ଅପ୍ କମ୍ପାନୀଗୁଡ଼ିକୁ କଲାମ୍ ଡେୟାର୍ ଟୁ ଡ୍ରିମ୍ ପୁରସ୍କାର ପ୍ରଦାନ କରିଛନ୍ତି

ଆଭ୍ୟନ୍ତରିଣୀ ନିରାପତ୍ତା ସୁନିଶ୍ଚିତ କରିବାରେ ଏନ୍ଏସ୍କିର ଭୂମିକାକୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି କୌଣସି ପ୍ରକାର ସନ୍ତାସବାଦ ଆକ୍ରମଣକ୍ର ପ୍ରତିହତ କରିବା ଏବଂ ଦେଶର ଶାନ୍ତି ଓ ନିରାପତ୍ତା ନିିିିତ କରିବା ପାଇଁ ଏନ୍ଏସ୍ଜିର ଯଥେଷ୍ଟ କ୍ଷମତା ରହିଛି କୋର୍ଟ୍ ଚିଦାମ୍ଘରମ୍ ଆଇଏନ୍ଏକ୍ଟ୍ ମିଡିଆ କଳାଧନ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାୟରମ୍ଙ୍କୁ ଜେରା କରିବା ପାଇଁ ଦିଲ୍ଲୀ ଅଦାଲତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି

ସ୍ୱତନ୍ତ୍ର ବିଚାରପତି ଅଜୟ କ୍ରମାର କୁହର ତିହାର ଜେଲ୍ ଯାଇ ଆସନ୍ତାକାଲି ଶ୍ରୀ ଚିଦାୟରମ୍ଙ୍କୁ ଜେରା କରିବାକୁ ଅନୁମତି ଦେଇଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ତାଙ୍କୁ ଗିରଫ୍ କରିବା ପାଇଁ ମଧ୍ୟ କହିଛନ୍ତି ତେଣେ ଶ୍ରୀ ଚିଦାୟରମ୍ଙ୍କ ପକ୍ଷରୁ ଏହି ମାମଲାରେ ସୁପ୍ରିମ୍କୋର୍ଟରେ କାମିନ୍ ପାଇଁ ଆବେଦନ କରାଯାଇଛି ଶ୍ରୀ ଚିଦାୟରମ୍ ତାଙ୍କ ଆବେଦନରେ କହିଛନ୍ତି ତାଙ୍କୁ ଅପଦସ୍ତ କରିବା ପାଇଁ ସିବିଆଇ ହାଜତରେ ରଖିବାକୁ ଚାହୁଁଛି ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଆସନ୍ତାକାଲି ସୁପ୍ରିମ୍କୋର୍ଟରେ ଜବାବ ଉପସ୍ଥାପନା କରିବେ

କାଶ୍ମୀର ଡିଭିଜନ୍ର ଡିଭିଜ୍ନାଲ୍ କମିଶନର୍ ବସିର୍ ଅହମ୍ମଦ୍ ଖାଁ ଏହା କହିଛନ୍ତି କେଉଁ କେଉଁ ସ୍ଥାନରେ ଏହି ପିସିଓଗୁଡ଼ିକ ସ୍ଥାପନ କରାଯିବ ତାହା ଚଡ଼ାନ୍ତ କରାଯାଉଛି ଏହି ସଂକ୍ରାନ୍ତୀୟ ସବୁ ତାଲିକା ବିଏସ୍ଏନ୍ଏଲ୍କୁ ଯୋଗାଇ ଦିଆଯାଇଛି ଏବଂ ଆସନ୍ତାକାଲିଠାରୁ ପିସିଓ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଯିବ ସିଜ୍ ଫାୟାର୍ ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲା ସୀମାନ୍ତ ଅଞ୍ଚଳ ଜନବସତି ଓ ଭାରତୀୟ ସେନା ଛାଉଁଣିଗୁଡ଼ିକ ଉପରକୁ ପାକିସ୍ତାନ ପୁଣି ଥରେ ଆଖିବୁଝା ଗୁଳି ଚାଳନା କରି ଅସ୍ତ୍ରବିରତି ଲଙ୍ଘନ କରିଛି ପାକିସ୍ତାନ ପଟୁ ଗୁଳି ମାଡ଼ରେ ନୁନାବନ୍ଦି ଅଞ୍ଚଳର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି

ଟ୍ୱିଟ୍ କରି ଶ୍ରୀ ମୋଦୀ ଲୋକମାନଙ୍କର ମତାମତ ମାଇ ଗଭ୍ ଓପନ୍ ଫୋରମ୍ ଓ ନମୋଆପ୍ ଜରିଆରେ ଜଣାଇବା ପାଇଁ ନିବେଦନ କରିଛନ୍ତି

ରେକର୍ଡ କରାଯାଇଥିବା କେତେକ ବାର୍ତ୍ତାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ପ୍ରସାରଣ କରାଯିବ ଏସ୍ସି ଖୈତାନ୍ ଏକ ପୃଥକ କଳାଧନ ମାମଲା ରୁଜୁ କରାଯାଇଥିବା ଭିଭିଆଇପି ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଗୌତମ ଖୈତାନ୍ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆୟକର ବିଭାଗକୁ ବାରଣ କରି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି

ଅଘୋଷିତ ବିଦେଶୀ ଆୟ ଓ ସମ୍ପତ୍ତି ନିୟମ ଅଧୀନରେ ଶ୍ରୀ ଖୈତାନଙ୍କ ବିରୁଦ୍ଧରେ ଅଭିଯୋଗ ବର୍ତ୍ତମାନ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ଉପସ୍ଥାପନ କରାଯାଇଥିଲା